ଆଜି ଜାତୀୟ ବୈଷୟିକ ଜ୍ଞାନ ଦିବସ ପାଳିତ ହୋଇଛି

ସେ କହିଛନ୍ତି କୌଣସି ବ୍ୟକ୍ତିଙ୍କଠାରେ କୋଭିଡ୍ ନାଇଷ୍ଟିନ୍ର ଲକ୍ଷଣ ଦେଖାଦେବା ମାତ୍ରେ ଏହାକୁ ନ ଲ୍ତଚାଇ ତୂରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍ କର୍ମକର୍ତ୍ତା କହିଛନ୍ତି ଆମେ କୋଭିଡ୍ ନାଇଷ୍ଟିନ୍ ବିପକ୍ଷରେ ଲଢୁଛୁ ସଂକ୍ରମିତ ଲୋକମାନଙ୍କ ବିରୁଦ୍ଧରେ ନୁହେଁ କୋଭିଡ୍ ନାଇଣ୍ଟିନ୍ରେ ସଂକ୍ରମିତ ବ୍ୟକ୍ତିମାନଙ୍କୁ ହସ୍କିଟାଲ୍ରୁ ଛଡ଼ାଯିବା ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ନିର୍ଦ୍ଦେଶାବଳୀ ଜାରି କରିଥିବାର ସେ ଜଣାଇଛନ୍ତି ସେ କହିଛନ୍ତି ଏହି ନ୍ନଆ ନୀତି ଅନୁସାରେ ଅତି ଅଳ୍ପ ସଂକ୍ରମିତ ବ୍ୟକ୍ତି ଓ ଅଧିକ ସଂକ୍ରମିତ ହୋଇନଥିବା ବ୍ୟକ୍ତିମାନଙ୍କୁ କୋଭିଡ୍ ନାଇଷ୍ଟିନ୍ ପରୀକ୍ଷା ବିନା ହସ୍କିଟାଲ୍ରୁ ଛଡ଼ାଯାଇ ପାରିବ କିନ୍ତୁ ଏହା ପୂର୍ବରୁ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ବିଷୟରେ ନିର୍ଣ୍ଣିତ ହେବାକୁ ପଡ଼ିବ ସେ କହିଛନ୍ତି ବିଶ୍ୱର ବହୁ ଦେଶ ସେମାନଙ୍କର ସଂକ୍ରମିତ ଲୋକମାନଙ୍କୁ ହସ୍କିଟାଲ୍ରୁ ଛାଡୁଥିବା ଘଟଣାକୁ ଭିତ୍ତି କରି ଭାରତ ଏହାର ନୀତିରେ ପରିବର୍ତ୍ତନ କରିଛି ବିଶ୍ୱର ଅନେକ ଦେଶ ସଂକ୍ରମିତମାନଙ୍କୁ ହସ୍କିଟାଲ୍ରୁ ଛାଡ଼ିବା ସମୟରେ ସେମାନଙ୍କର ପରୀକ୍ଷା ଅପେକ୍ଷା ସେମାନଙ୍କଠାରେ ଦେଖାଦେଉଥିବା ଲକ୍ଷଣ ପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି ତେବେ ସେ ଏ କଥା ମଧ୍ୟ କହିଛନ୍ତି ଯେଉଁମାନେ ଘର ଭିତରେ ଅଲଗା ହୋଇ ରହିଛନ୍ତି ଓ ପୂଥକୀକରଣ କେନ୍ଦ୍ରଗୁଡ଼ିକରେ ରହିଛନ୍ତି ସେମାନଙ୍କ ପାଇଁ ଏହି ନୀତି ଲାଗୁ ହେବ ନାହିଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେଉଁମାନଙ୍କଠାରେ ସଂକ୍ରମଣ ମାତ୍ରା ସାମାନ୍ୟ ରହିଥିବ ସେମାନଙ୍କୁ ଘର ମଧ୍ୟରେ ପୂଥକ ହୋଇ ରହିବା ପାଇଁ ହସ୍ୱିଟାଲ୍ରୁ ଛଡ଼ାଯିବା ଲାଗି ନିର୍ଦ୍ଦେଶାବଳୀରେ ଏଭଳି ସଂଶୋଧନ କରାଯାଇଛି ସେ ଦୃଷ୍ଟିର୍ ଅଞ୍ଚ ସଂକ୍ରମିତ କିମ୍ବା ସଂକ୍ରମଣ ସନ୍ଦେହ କରାଯାଉଥିବା ବ୍ୟକ୍ତିମାନଙ୍କୁ ଘରେ ପୃଥକ ହୋଇ ରହିବା ଲାଗି ହସିଟାଲ୍ରୁ ଛଡ଼ାଯିବା ପୂର୍ବରୁ ପରୀକ୍ଷା କରାଯିବାର କୌଣସି ଆବଶ୍ୟକତା ନାହିଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କର୍ମକର୍ତ୍ତା କହିଛନ୍ତି ଅନ୍ୟ ରାଜ୍ୟରେ ଅଟକି ରହିଥିବା ଶ୍ରମିକମାନେ ସଡ଼କ କିମ୍ବା ରେଳ ଧାରଣା କଡ଼େ କଡ଼େ ପାଦରେ ଚାଲିକରି ଯିବାରୁ ସେମାନଙ୍କୁ ଅଟକାଇବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକ୍ ମନ୍ତ୍ରଣାଳୟ ଚିଠି ଲେଖିଛି ସେ କହିଛନ୍ତି ସେମାନଙ୍କ ଲାଗି ଶ୍ରମିକ ସ୍କେଶାଲ୍ ଟ୍ରେନ୍ଗୁଡ଼ିକର ଚଳାଚଳ କରାଯାଉଛି ବନ୍ଦେ ଭାରତ ମିଶନ ଢାକା ବନ୍ଦେ ଭାରତ ମିଶନ ଅଧୀନରେ ଡାକାରୁ ତୃତୀୟ ବିମାନ ଆଜି ଅପରାହ୍କରେ ମୁମ୍ଭାଇ ଅଭିମୁଖେ ଯାତ୍ରା କରିଛି

ନ୍ତ୍ରଆଦିଲ୍ଲୀରୁ ଜାମ୍ମୁକୁ ଯିବାକୁ ଥିବା ଟ୍ରେନ୍ଟି ବୁଧବାର ଦିନ ତାର ଗନ୍ତବ୍ୟପଥରେ ଯାତ୍ରା କରିବ

ଷ୍ଟେସନ୍ଗୁଡ଼ିକରେ ଟିକେଟ୍ ବୁକିଂ ପାଇଁ ଉଦ୍ଦିଷ୍ଟ କାଉଣ୍ଟରଗୁଡ଼ିକ ବନ୍ଦ ରହିବ ଓ ସେଗୁଡ଼ିକରୁ କୌଣସି ଟିକେଟ୍ ବିକ୍ରି କରାଯିବ ନାହିଁ ଯାତ୍ରୀ ଭଡ଼ା ମଧ୍ୟରେ ଖାଦ୍ୟ ବାବଦ ଦେୟକୁ ବାଦ ଦିଆଯାଇଛି

ଏଥିପାଇଁ ଯାତ୍ରୀଙ୍କୁ ଅତିରିକ୍ତ ଅର୍ଥ ଦେବାକୁ ପଡ଼ିବ ରେଳ ମନ୍ତ୍ରଣାଳୟ କହିଛି ଯାତ୍ରୀମାନଙ୍କୁ ସେମାନଙ୍କର ନିଜର ଖାଦ୍ୟ ଓ ପାନୀୟ ସାଙ୍ଗରେ ଆଣିବା ପାଇଁ ପରାମର୍ଶ ଦିଆଯାଇଛି ଏହି ଯାତ୍ରା ପାଇଁ କରେଣ୍ଟ ବୁକିଂ ତତ୍କାଳ ଓ ପ୍ରିମିୟମ୍ ତତ୍କାଳ ବୁକିଂକୁ ଅନୁମତି ଦିଆଯିବ ନାହିଁ ତେବେ ଯେଉଁ ଯାତ୍ରୀମାନଙ୍କ ପାଖରେ କନ୍ଫର୍ମ ଟିକେଟ୍ ଥିବ ସେମାନଙ୍କୁ ରେଳ ଷ୍ଟେସନ୍ରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ଯାତ୍ରୀମାନେ ଅତି କମ୍ରେ ଯାତ୍ରା ସମୟର ଦେଢ଼ ଘଣ୍ଟା ପୂର୍ବରୁ ଷ୍ଟେସନ୍ରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି ଷ୍ଟେସନ୍ରେ ପହଞ୍ଚିବା ପରେ ସେମାନଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯିବ

ଏହା ପରେ ଆଉ ଟିକେଟ୍ କ୍ୟାନସଲେସନ୍ ପାଇଁ ଅନୁମତି ଦିଆଯିବ ନାହିଁ

ରେଳ ମନ୍ତ୍ରଣାଳୟ ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତ୍ ଆପ୍ ଡାଉନ୍ଲୋଡ୍ କରିବାକୁ ପରାମର୍ଶ ଦେଇଛି ଟ୍ରେନ୍ ଭିତରେ କୌଣସି କମ୍ବଳ କିମ୍ବା ବେଡ୍ସିଟ୍ ଯୋଗାଇ ଦିଆଯିବ ନାହିଁ ଯାତ୍ରୀମାନଙ୍କୁ ସେମାନଙ୍କର ନିକର ବେଡ୍ସିଟ୍ ଓ କମ୍ବଳ ପ୍ରଭୂତି ସାଙ୍ଗରେ ନେବାକୁ ହେବ ଏମ୍ଏଚ୍ଏ ଏସ୍ଓପି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆସନ୍ତାକାଲିଠାରୁ ଲୋକମାନଙ୍କର ଟ୍ରେନ୍ ଯୋଗେ ଗମନାଗମନ ପାଇଁ ଷ୍ଟାଶ୍ଡାର୍ଡ୍ ଅପରେଟିଂ ପ୍ରୋସିଜିଓର ଜାରି କରିଛି ମନ୍ତ୍ରଣାଳୟ କହିଛି କେବଳ ଯେଉଁ ଲୋକମାନଙ୍କ ମଧ୍ୟରେ ସଂକ୍ରମଣର କୌଣସି ଲକ୍ଷଣ ନଥିବ ଓ ଯେଉଁମାନଙ୍କର ଟିକେଟ୍ କନ୍ଫର୍ମ ହୋଇଥିବ କେବଳ ସେହିମାନେ ରେଳ ଯୋଗେ ଯାତ୍ରା କରିପାରିବେ ଏକ ନିର୍ଦ୍ଦେଶ ଜାରି କରି ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲ୍ଲା କହିଛନ୍ତି ଯାତ୍ରୀମାନେ ଷ୍ଟେସନ୍ ମଧ୍ୟକୁ ପ୍ରବେଶ କରିବା ସମୟରେ ବାଧ୍ୟତାମୂଳକ ଭାବେ ଶାରୀରିକ ଦୂରତା ବଜାୟ ରଖିବେ ଯାତ୍ରୀମାନଙ୍କର ବାଧ୍ୟତାମ୍ବଳକ ଭାବେ ଯାଞ୍ଚ କରାଯିବାକୁ ରେଳ ମନ୍ତ୍ରଣାଳୟ ମଧ୍ୟ ଜଣାଇଛି ଏସ୍ଓପି ଅନୁସାରେ ଯାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ଓ ପରିଷ୍କାରପରିଚ୍ଛନ୍ନତା ସମ୍ଭନ୍ଧୀୟ ସମସ୍ତ ନୀୟମକାନୁନ୍କୁ କଡ଼ାକଡ଼ି ପାଳନ କରିବାକୁ ହେବ ଓ ଶାରୀରିକ ଦୂରତା ବକାୟ ରଖିବାକୁ ହେବ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଏବଂ କୋଚ୍ ଭିତରେ ସେମାନଙ୍କୁ ହ୍ୟାଣ୍ଡ ସାନିଟାଇଜର୍ ଯୋଗାଇ ଦିଆଯିବ ରେଳ ଯାତ୍ରା ସମୟରେ ମାସ୍କ୍ ପିନ୍ଧିବାକୁ ବାଧ୍ୟତାମ୍ରଳକ କରାଯାଇଛି ଯାତ୍ରୀମାନେ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ତାଙ୍କୁ ସମ୍ପୁକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ସ୍ୱାସ୍ଥ୍ୟଗତ ନିୟମାବଳୀ ପାଳନ କରିବାକୁ ହେବ ଟିକେଟ୍ ବୁକିଂ ଯାତ୍ରୀମାନଙ୍କର ପ୍ରବେଶ ଓ ଗମନାଗମନ ଏବଂ କୋଚ୍ ସେବା ସମ୍ୟନ୍ଧରେ ବିସ୍ତୃତ ଭାବେ ଜଣାଇବାକୁ ରେଳ ମନ୍ତ୍ରଣାଳୟକୁ କୁହାଯାଇଛି

ପ୍ରେଜ୍ ଗ୍ରିଟିନ୍ସ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ବୈଷୟିକ ଜ୍ଞାନ ଦିବସ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଦେଶକୁ ଆତ୍ମନିର୍ଭରଶୀଳ କରାଇବାରେ ବୈଜ୍ଞାନିକମାନଙ୍କର ଭୂମିକାକୁ ସେ ପ୍ରଶଂସା କରିଛନ୍ତି ସାମୃହିକ ବିକାଶ ଲାଗି ବିଜ୍ଞାନ ଓ ବୈଷୟିକ ଜ୍ଞାନର ମୁଖ୍ୟଭୂମିକା ବିଷୟରେ ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି କୋଭିଡ୍ ନାଇଷ୍ଟିନ୍ର ମୁକାବିଲାରେ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ସହ ମିଶି ଭାରତୀୟ ବୈଜ୍ଞାନିକମାନେ ଚଳେଇଥିବା ଉଦ୍ୟମକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି

ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ ଡିଆର୍ଡିଓର ବୈଜ୍ଞାନିକମାନଙ୍କ ସହ ଜାତୀୟ ବୈଷୟିକଜ୍ଞାନ ଦିବସ ଅବସରରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବାର୍ତ୍ତାଳାପ କରି ସେ କହିଛନ୍ତି ଦେଶୀୟ ଜ୍ଞାନକୌଶଳ ଓ ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ପଦାର୍ଥର କୌଣସି ବିକ୍ସ ନାହିଁ ସେ କହିଛନ୍ତି ଯେତେବେଳେ ଦେଶ ବୈଷୟିକଜ୍ଞାନର ଆମଦାନିକାରୀରୁ ରପ୍ତାନୀକାରୀ ରାଷ୍ଟ୍ରରେ ପରିଣତ ହେବ ସେତେବେଳେ ଯାଇଁ ଏହା ପ୍ରକୂତରେ ଆତ୍କନିର୍ଭରଶୀଳ ହୋଇପାରିବ

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ପ୍ରତିରକ୍ଷା ଗବେଷଣା ବିକାଶ ଓ ଉତ୍ପାଦନର ପ୍ରତ୍ୟେକ କ୍ଷେତ୍ରରେ ଏହି ପରିବର୍ତ୍ତନର ଆଭାସ ମିଳୁଛି ମନ୍ତ୍ରୀ କହିଛନ୍ତି ପ୍ରତିରକ୍ଷା କ୍ଷେତ୍ରର ସଂଗଠନଗୁଡ଼ିକ କୋଭିଡ୍ ନାଇଷ୍ଟିନ୍ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ କରିଛନ୍ତି

କୃଷକମାନଙ୍କ ଉତ୍ପାଦିତ ସାମଗ୍ରୀଗୁଡ଼ିକର ଅନ୍ଲାଇନ୍ ପୋର୍ଟାଲ୍ ଜରିଆରେ ବିକ୍ରୟ ପାଇଁ ଏହି ବ୍ୟବସ୍ଥା କରାଯାଇଛି

ଏସ୍ସି ଜେକେ ଜାନ୍ଥ କାଶ୍ୱୀର କେନ୍ଦ୍ରଶାସିତ ଅଞ୍ଚଳରେ ଫୋର୍ ଜି ଇଷ୍ଟରନେଟ୍ ସେବା ପୁନଃସ୍ଥାପନ ବିଷୟ ଲୋଡ଼ି କରାଯାଇଥିବା ଆବେଦନଗୁଡ଼ିକ ଉପରେ ସୁପ୍ରିମକୋର୍ଟ ସ୍ୱରାଷ୍ଟ୍ର ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚକ୍ଷମତାସମ୍ପନ୍ନ କମିଟି ଗଠନ ପାଇଁ ଆଜି ନିର୍ଦ୍ଦେଶ ଦେଇଛନ୍ତି ସେଠାରେ ଫୋର୍ ଜି ଇଣ୍ଟରନେଟ୍ ସେବା ପୁନଃସ୍ଥାପନ ବିଷୟରେ ଏହି କମିଟି ବିବେଚନା କରିବେ